ଇଲେକ୍ସନ୍ ଆସାମ ଓ ପଣ୍ଟିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆକି ସନ୍ଧ୍ୟାରେ ଭୋଟ୍ ଗ୍ରହଣ ଶେଷ ହୋଇଛି

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିଲା

ଡବ୍ଲ୍ୟୁବି ପିଏମ୍ ର୍ୟାଲି ପଶ୍ଚିମବଙ୍ଗର ବିକାଶ ପାଇଁ ମମତା ବାନାର୍ଜୀଙ୍କ ନେତୃତ୍ୱର ତୃଣମୂଳ କଂଗ୍ରେସ ସରକାର ପାଖରେ କୌଣସି ବିଜନ୍ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୋଷାରୋପ କରିଛନ୍ତି ହାଓ୍ୱଡ଼ା ନିକଟସ୍ଥ ଉଲୁବେରିଆଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତୃଣମୂଳ କଂଗ୍ରେସ ସରକାର ରାଜ୍ୟରେ ବିକାଶର ପଥକୁ ଅବରୋଧ କରି ରଖିଛି ଏହା ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିରୁ ସ୍ୱଷ୍ଟ ବାରି ହୋଇଯାଉଛି

ଏହାଯୋଗୁଁ ରାଜ୍ୟର ଜନସାଧାରଣ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି

ସେ କହିଛନ୍ତି ତୂଣମୂଳ କଂଗ୍ରେସ ସରକାର ଦୂର୍ନୀତିରେ ଡୁବି ରହିଛି ତୃଶମୂଳ କଂଗ୍ରେସ ସରକାରଙ୍କ ଅମଳରେ ରାଜ୍ୟରେ ବ୍ୟବସାୟ ଓ ଉଦ୍ୟୋଗ କ୍ଷେତ୍ର ଉଜ୍ଜୁଡ଼ି ଯାଇଥିବାର ଶ୍ରୀ ମୋଦି ଦୋଷାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଂକୀର୍ଷମନା ରାଜନୀତି କରୁଥିବାର ପ୍ରଧାନମନ୍ତ୍ରୀ ଦୋଷାରୋପ କରିଛନ୍ତି ସେ କହିଛନ୍ତି ତାଙ୍କପାଇଁ ବେଆଇନ ଅନୁପ୍ରବେଶକାରୀମାନେ ନିଜର ଓ ଦେଶର ପ୍ରଧାନମନ୍ତ୍ରୀ ବାହାରର ପ୍ରଥମ ଦୁଇ ପର୍ଯ୍ୟାୟର ନିର୍ବାଚନରେ ବିକେପି ପ୍ରତି ବ୍ୟାପକ ଜନସମର୍ଥନ ଦେଖିବା ପରେ ମମତା ବାନାର୍ଜୀ ହତବମ୍ୟ ହୋଇପଡ଼ିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ପଣ୍ଟିମବଙ୍ଗର ଭୋଟର୍ମାନେ ତୃଶମୂଳ କଂଗ୍ରେସ ସରକାରକୁ କ୍ଷମତାରୁ ବାହାର କରିବାପାଇଁ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ପୂର୍ବରୁ ଜୟନଗରଠାରେ ତାଙ୍କର ପ୍ରଥମ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ମମତା ବାନାର୍କୀ ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ଲିପ୍ତ ଥିବାର ଦୋଷାରୋପ କରିଥିଲେ

ତା'ଛଡ଼ା ଲୋକମାନେ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରିପାରିବେ

ପଞ୍ଜୀକରଣ ପାଇଁ କୌଣସି ଏକ ପରିଚୟ ପତ୍ର ଦେଖାଇବା ଜରୁରୀ

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କହିଛି ସ୍ଥାନାନ୍ତରିତ ଶ୍ରମିକମାନଙ୍କର ସର୍ବଭାରତୀୟ ସ୍ତରରେ ସର୍ବେକ୍ଷଣ କରିବାର ମୂଳ ଲକ୍ଷ୍ୟ ହେଉଛି ସେମାନେ କି ଧରଣର କାମଧନ୍ଦା ପାଇଁ ବାହାରକୁ ଯାଉଥିଲେ ତାହା ଜାଶିବା ଏହି ସର୍ବେକ୍ଷଣରୁ ସେମାନଙ୍କର କାର୍ଯ୍ୟ ଓ ଜୀବନଶୈଳୀ ବିଷୟରେ ବିସ୍ତୃତ ତଥ୍ୟ ମିଳିପାରିବ ତା'ଛଡ଼ା କୋବିଡ୍ ସଂକ୍ରମଣର ସେମାନଙ୍କ ଉପରେ କିଭଳି ପ୍ରଭାବ ପଡ଼ିଛି ତାହା ମଧ୍ୟ ଜଣାପଡ଼ିବ

ଏହି ସର୍ବେକ୍ଷଣ ପ୍ରତି ତିନି ମାସରେ ଥରେ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଯୁକ୍ତି ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବ

ଏହା ଆତ୍କନିର୍ଭର ଭାରତକୁ ସାକାର କରିବ ବୋଲି ସେ କହିଛନ୍ତି

ଏହି ଜ୍ୟାକେଟ୍ ଭାରତୀୟ ସେନାବାହିନୀର ଆବଶ୍ୟକତା ପୂରଣ କରିବାରେ ସଫଳ ହେବ

କୋବିଡ୍ ସଂକ୍ରମଣ ଯୋଗୁଁ ଯେଉଁ ରାକ୍ୟଗୁଡ଼ିକର ଟିକସ ବାବଦ ରାଜସ୍ୱ ଆଦାୟ କମ୍ ରହିଛି ସେମାନଙ୍କୁ ପୁଞ୍ଜିଗଠନ ବାବଦରେ ଖର୍ଚ୍ଚ ବୃଦ୍ଧି କରିବାପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ପୁଞ୍ଜିଗଠନ ବାବଦ ଖର୍ଚ୍ଚର ଅର୍ଥନୀତି ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡ଼ିଥାଏ ଏହା ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବା ସହିତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ

ମାର୍ଚ୍ଚ ମାସରେ ୟପିଆଇ ମାଧ୍ୟମରେ ନେଣଦେଣ ବହୁମାତ୍ରାରେ ବୃଦ୍ଧି ପାଇଛି

ଜିଏସ୍ଟି କଲେକ୍ସନ୍ ଗତ ମାସରେ ଜିଏସ୍ଟି ରାଜସ୍ୱ ଆଦାୟ ପରିମାଣ ନୂଆ ରେକର୍ଡ଼ ସୃଷ୍ଟି କରିଛି

ଅର୍ଥ ମନ୍ତ୍ରଣାଳୟ କହିଛି ଦେଶରେ ଜିଏସ୍ଟି ଲାଗୁ ହେବାଠାରୁ ଏ ମଧ୍ୟରେ ଗତ ମାର୍ଚ୍ଚ ମାସରେ ସର୍ବାଧକ ପରିମାଣର ରାଜସ୍ୱ ଆଦାୟ ହୋଇଛି

ଏଥିରୁ ଅର୍ଥନୀତି ଦ୍ରତଗତିରେ ସୁଧାର ପଥରେ ଅଗ୍ରସର ହେଉଥିବାର ସ୍ୱଷ୍ଟ ସଙ୍କେତ ମିଳୁଛି